ସମସ୍ତ ପ୍ରିଜାଇଡିଂ ଏବଂ ପୁଲିଂ ଅଫିସରଙ୍କ ତାଲିମ ଶିବିରରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି

ବିଜେପିରୁ ମାନସ କୁମାର ଦଉ ବିଜେଡ଼ିରୁ ସ୍ୱରୂପ କୁମାର ଦାସ ଏବଂ କଂଗ୍ରେସରୁ ମମତା କୁଣ୍ଡୁ ପ୍ରାର୍ଥୀ ହୋଇଛନ୍ତି

ବିଜେଡ଼ିରୁ ବିଜୟ ଶଙ୍କର ଦାସ ବିଜେପିରୁ ରାଜକିଶୋର ବେହେରା ଏବଂ କଂଗ୍ରେସରୁ ହିମାଂଶୁ ଭ୍ରଷଣ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି

ତେବେ ଫଳ ପ୍ରକାଶନର ସମୟ ନେଇ ପରେ ସୂଚନା ଦିଆଯିବ